ପିଏମ୍ ଜାପାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି ଦୁଇଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ଦିଗରେ ଶ୍ରୀ ଆବେଙ୍କର ବ୍ୟକ୍ତିଗତ ଉଦ୍ୟମ ପାଇଁ ସେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ଉଭୟ ନେତା ପରସ୍କର ମଧ୍ୟରେ ଥିବା ବିଶ୍ୱାସ ଓ ବନ୍ଧୁତାକୁ ଦୋହରାଇଛନ୍ତି ମୁମ୍ୟାଇ ଅହମ୍ମଦାବାଦ ହାଇସିଡ୍ ରେଳ ପ୍ରକଳ୍ପ ସମେତ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗର ସେମାନେ ସମୀକ୍ଷା କରିଛନ୍ତି କୋଭିଡ୍ ପରବର୍ତ୍ତୀ ବିଶ୍ୱରେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣରେ ଉଭୟ ଦେଶ ମଧ୍ୟରେ ଥିବା ଭାଗିଦାରୀ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଦୁଇ ନେତା ଏକମତ ହୋଇଛନ୍ତି ଉଭୟ ଦେଶର ସଶସ୍ତ୍ର ବାହିନୀ ମଧ୍ୟରେ ସେବା ଓ ସାମଗ୍ରୀର ଆଦାନପ୍ରଦାନ ପାଇଁ ସ୍ୱାକ୍ଷରିତ ହୋଇଥିବା ରାଜିନାମାକୁ ଶ୍ରୀ ମୋଦୀ ଓ ଶ୍ରୀ ଆବେ ସ୍ୱାଗତ କରିଛନ୍ତି ଏହି ରାଜିନାମା ଉଭୟ ପକ୍ଷ ମଧ୍ୟରେ ଥିବା ପ୍ରତିରକ୍ଷା ସହଯୋଗକୁ ଆହୁରି ସୁଦୃଢ଼ କରିବ ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି ଓ ସୁରକ୍ଷାକୁ ନିଶ୍ଚିତ କରିବ ଗତ କିଛି ବର୍ଷ ଭିତରେ ଭାରତ ଓ ଜାପାନ ମଧ୍ୟରେ ଗଢ଼ି ଉଠିଥିବା ଘନିଷ୍ଠ ସମ୍ପର୍କ ଓ ଭାଗିଦାରୀ ଉଭୟ ଦେଶ ପାଇଁ ଏକ ଉଜ୍ୱଳ ଭବିଷ୍ୟତ ଆଣିଦେବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜାପାନର ନୂଆ ସରକାର ସହ ମିଶି କାର୍ଯ୍ୟ କରିବାକୁ ତାଙ୍କର ଆଗ୍ରହ ବିଷୟରେ ଉଲ୍ଲେଖ କରିଛନ୍ତି ଓ ଶ୍ରୀ ଆବେଙ୍କୁ ଏକ ସୁନ୍ଦର ଭବିଷ୍ୟତର କାମନା କରିଛନ୍ତି

ରୁଷ ରାଜଧାନୀ ମସ୍କୋରେ ଏହି ବୈଠକ ବସୁଛି

ବୈଠକରେ ଆଞ୍ଚଳିକ ଓ ଆନ୍ତର୍ଜାତିକ ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା କରାଯାଇଥାଏ

ଏହା ବ୍ୟତୀତ ବହୁ ଆନ୍ତର୍ଜାତିକ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତବିନିମୟ ହେବ

ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିହା ରଣକୌଶଳ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଅମ୍ବାଲା ସ୍ଥିତ ବିମାନ ବାହିନୀ ଘାଟିଠାରେ ଏକ ସ୍ପତନ୍ତ୍ର କାର୍ଯ୍ୟକ୍ରମରେ ରାଫେଲ ଯୁଦ୍ଧ ବିମାନଗୁଡ଼ିକୁ ବିମାନ ବାହିନୀରେ ସାମିଲ କରାଯାଇଛି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ଫ୍ରାନ୍ନ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲିଙ୍କ ଉପସ୍ଥିତିରେ ରାଫେଲ ଯୁଦ୍ଧ ବିମାନଗୁଡ଼ିକୁ ସାମିଲ କରାଯାଇଛି ଏହା ପରେ ଦୁଇଦେଶର ପ୍ରତିରକ୍ଷାମନ୍ତ୍ରୀ ରାଫେଲ ଯୁଦ୍ଧ ବିମାନର ଯୁଦ୍ଧକୌଶଳ ପ୍ରଦର୍ଶନ ପରିଦର୍ଶନ କରିଛନ୍ତି

ବିମାନ ବାହିନୀର ଡେୟାର ଡେବିଲ୍ସମାନଙ୍କ ଦ୍ୱାରା ତେଜସ୍ ବିମାନରେ ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଥିଲା ଓ ସାରଙ୍ଗ ହେଲିକପୁର ଏରୋବେଟିକ୍ ଟିମ୍ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା

ରାଫେଲ ବିମାନଗୁଡ଼ିକ ଭାରତରେ ପହଞ୍ଚବା ପରେ ସେଗୁଡ଼ିକୁ ୱାଟର କ୍ୟାନନ୍ ଅଭିବାଦନ ଦିଆଯାଇଥିଲା

ଶିକ୍ଷା ପର୍ବର ଅଶସ୍ୱରୂପ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି

ନୂଆ ଶିକ୍ଷାନୀତିରେ ଭାରତକୁ ଜ୍ଞାନର ଏକ କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏକ ଭାରତ କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ଦେଶକୁ ବିଶ୍ୱରେ ଏକ ମହାଶକ୍ତିରେ ପରିଣତ କରିବା ଲକ୍ଷ୍ୟରେ ନୂଆ ଶିକ୍ଷାନୀତିର ପ୍ରଣୟନ କରାଯାଇଛି

ଶିକ୍ଷକମାନଙ୍କୁ ସମ୍ମାନିତ କରିବା ଓ ନୂଆ ଶିକ୍ଷାନୀତିକୁ ଆଗକୁ ଆଗେଇ ନେବା ହେଉଛି ଏହାର ମୂଳ ଲକ୍ଷ୍ୟ ଶ୍ରୀଙ୍ଗଲା ନର୍ଥ ଇଷ୍ଟ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଦେଶର ଉତ୍ତର ପୂର୍ବାଞ୍ଚଳ ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆ ପାଇଁ ସେତୁ ସଦୃଶ କାର୍ଯ୍ୟ କରୁଛି ଏହା ଭାରତର 'ପଡ଼ୋଶୀ ଦେଶ ପ୍ରଥମେ' ଓ ଆକୁ ଇଷ୍ଟ ନୀତିର ପ୍ରସାର ଦିଗରେ କାର୍ଯ୍ୟ କରୁଛି ପଡ଼ୋଶୀ ଦେଶ ପ୍ରଥମେ ଓ ଆକୁ ଇଷ୍ଟ ନୀତିର ଉତ୍ତର ପୂର୍ବାଞ୍ଚଳ ଉପରେ ପ୍ରଭାବ ସଂକ୍ରାନ୍ତରେ ଉଦ୍ବୋଧନ ଦେଇ ବୈଦେଶିକ ସଚିବ କହିଛନ୍ତି ଏହି ଅଞ୍ଚଳ ପାଇଁ ସରକାର ଏକ ନୂଆ ବିଜନ ଆରମ୍ଭ କରିଛନ୍ତି ଏଥିରେ ସଂଯୋଗ ବାଶିଜ୍ୟ ଓ ସାଂସ୍କୃତିକ ସମନ୍ଧୟ ଭଳି ତିନୋଟି ମୁଖ୍ୟ ବିଷୟ ରହିଛି ସେ କହିଛନ୍ତି ପଡ଼ୋଶୀ ଦେଶଗୁଡ଼ିକ ସହ ଭାଗିଦାରୀରେ ସରକାର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମୌଳିକ ଢାଞ୍ଚା ଓ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣୁଛନ୍ତି ବୈଦେଶିକ ସଚିବ ଉତ୍ତର ପୂର୍ବାଞ୍ଚଳରେ ଅର୍ଥନୈତିକ ବିକାଶ ଓ ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି ପାଇଁ ଭାରତ ଜାପାନ୍ ଆକୁ ଇଷ୍ଟ ଫୋରମ୍ ସ୍ଥାପନ କରାଯାଇଥିବା ବିଷୟ ଜଣାଇଛନ୍ତି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ସିଧାସଳଖ ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା ଉଭୟ ଉତ୍ତରପୂର୍ବାଞ୍ଚଳ ଓ ବାଙ୍ଗଲାଦେଶର ଉନ୍ନତି ଘଟିଥିବା ବିଷୟ ସେ କହିଚ୍ଛନ୍ତି

ଏହି ଅବସରରେ ବିହାରର ମସ୍ୟପାଳନ ଓ ପଶ୍ର ପାଳନ କ୍ଷେତ୍ରେ ଆହୁରି ଅନେକ କାର୍ଯ୍ୟକ୍ମ ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ ମହ୍ୟ ସମ୍ପଦା ଯୋଜନା ଦେଶରେ ମହ୍ୟପାଳନ କ୍ଷେତ୍ରରେ ସ୍ଥାୟୀ ବିକାଶ ହାସଲ ପାଇଁ ସରକାରଙ୍କର ଏକ ପ୍ରମ୍ରଖ ଯୋଜନା

ବିହାରର ପାଟନା ପୁର୍ଣ୍ଣିଆ ସୀତାମାଢ଼ି ମାଧେପୁରା କିଶନଗଞ୍ଜ ଓ ସମସ୍ତିପୁର ଠାରେ ଅନେକ ଯୋଜନାର ଶଭାରମ୍ଭ କରାଯାଇଛି ଓ ଶିଳାନ୍ୟାସ କରାଯାଇଛି